ଏହାଦ୍ୱାରା ଦେଶର ଗରିବ ଭାଇଭଉଣୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି

ଲକ୍ଡାଉନ୍ ନିୟମ ଭାଙ୍ଗିଲେ କରୋନା ଭ୍ତାଶୁ ସଂକ୍ରମଣ କବଳରୁ ରକ୍ଷାପାଇବା କଷ୍ଟକର ହୋଇପଡିବ

ଏମାନଙ୍କୁ ପ୍ରଧାନମନ୍ତୀ ଦୈନନିନ ଜୀବନର ହିରୋ ଭାବେ ବର୍ଶ୍ୱନା କରିଛନ୍ତି

ଯାହାକୁ ସେ ପୂର୍ବରୁ ପଢ଼ିପାରି ନଥିଲେ

ଲକ୍ଡାଉନ୍ ସମୟରେ ରାଜପଥରେ ଯେପରି ଭିଡ଼ ନ ହୁଏ ସେଥିପ୍ରତି ଦୃଷ୍କ ଦେବାକ ମଧ କୁହାଯାଇଛି

ଏହି ବୈଠକ ପାଇଁ ସମ୍ମିଳନୀ କକ୍ଷକୃ ସାନିଟାଇଜ୍ କରାଯାଇଛି

ଏହାବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକ ନିମନ୍ତେ ଗୃହ ବିଭାଗ ସ୍ୱତନ୍ତ ସଚିବ ଅମିତାଭ୍ ଠାକୁରଙ୍କୁ ଦାୟିତ୍ୱ ଦିଆଯାଇଛି

ଲକ୍ଡାଉନ୍ ଉଠିବା ଯାଏଁ ଏହି ପଦକ୍ଷେପ ଜାରି ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଚ୍ଚନ୍ତି

ଏହିସବୁ ଜିଲ୍ଲାର କେତେକ ସ୍ଚାନରେ ବଜ୍ରପାତ ନେଇ ପାଶିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା କାରି କରାଯାଇଛି ଅନ୍ୟପକ୍ଷରେ ଆସନ୍ତାକାଲି ଉପକୁଳବର୍ଉୀ ଜିଲ୍ଲା ସମେତ ଏବଂ କକ୍ଷମାଳ ବୌଦ ରାୟଗଡ଼ା ଢେଙ୍କାନାଳ କେନୁଝର ମୟରଭଞା ଆଦି ଜିଲ୍ଲାରେ ସାମାନ୍ୟରୁ ମଧ୍ଧମ ଧରଣର ବର୍ଷା ସହ ବଜ୍ରପାତର ସମାବନା ରହିଛି